ଏହି ଅବସରରେ ମୁଖ୍ୟମନ୍ତୀ କହିଛନି ଓଡ଼ିଶା ମାଟିର ବୀର ସହିଦମାନଙ୍କର ସ୍ଦୁତି ଲିପିବଦ୍ଧ ରହିବ

ମାଲକାନଗିରି କିଲ୍ଲାର ବିକାଶପାଇଁ ବହୁ ପ୍ରତୀଷିତ ଗୁରୁପ୍ରିୟା ସେତୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉସର୍ଗ କରାଯାଇଛି

ଗରିବ ହୋଇଥିବାରୁ କାଠ ଓ କୋଇଲାରେ ରୋଷେଇ କରିବା ବହୁ କଷକର ହେଉଥିଲା

ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ସଚିବାଳୟରେ ବସିଥିବା ବୈଠକରେ ଏହି ନିଷ୍ବତି ନିଆଯାଇଛି

ସ୍ଚନାଯୋଗ୍ୟ ସିଦ୍ଧାନ୍ତ ମଲ୍କିକ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଜଙ୍ଗଲ ରାସ୍ତାରେ ଯାଉଥିବାବେଳେ ରାସ୍ତାକଡ଼ରେ ଏକ ଶିଶୁ କାନ୍ଦୁଥିବା ଦେଖିଥିଲେ

ସେଠାରେ ଡାକ୍ତର ନବଜାତକଟିର ଚିକିିିି

ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି

ଏହାସହ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ ବନ୍ଦ ରହିଛି

ମିଳିତ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ଦଳ ସମର୍ଥନ ଜଣାଇଛନ୍ତି